ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବାପାଇଁ ସରକାର ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନେଉଥିବାର ସ୍ୱାସ୍ଥ୍ୟମନ୍ତ୍ରୀ ଜଣାଇଛନ୍ତି

ସିବିଆଇ ଅଫିସରମାନଙ୍କ କହିବା ଅନୁସାରେ ମୁମ୍ଭାଇସ୍ଥିତ ତାଙ୍କର ତିନୋଟି ବାସଭବନ ଓ କାର୍ଯ୍ୟାଳୟରେ ଏହି ଖାନତଲାସି କରାଯାଉଛି

ଇତିମଧ୍ୟରେ ଗତକାଲି ସିବିଆଇ ରାନା କାପୁର୍ଙ୍କ ବିରୁଦ୍ଧରେ ଏକ ଫୌଜଦାରୀ ମାମଲା ରୁଜୁ କରିଛି

ସିବିଆଇ ସେମାନଙ୍କ ବିରୁଦ୍ଧରେ ଅପରାଧ ଷଡ଼ଯନ୍ତ୍ର ଠକେଇ ଓ ଦୁର୍ନୀତି ଭଳି ଭାରତୀୟ ପିଙ୍ଗଳ ଆଇନ ଓ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଧାରା ଲାଗ୍ କରିଛି

ଫଳରେ ଜଜ୍ମୁ କାଶ୍ମୀରରୁ କରୋନା ଭୂତାଣୁରେ ସଂକ୍ରମିତ ହେବାରେ ସେ ପ୍ରଥମ ବ୍ୟକ୍ତି ହୋଇଛନ୍ତି ସେହି ମହିଳାଙ୍କ ସହ ଆଉ ଜଣଙ୍କ ଦେହରେ ଭୂତାଣୁ ଥିବାର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା ଉଭୟଙ୍କର କମ୍ମୁ ଗଭର୍ଷମେଣ୍ଟ ମେଡିକାଲ୍ କଲେକ୍ ହସ୍ୱିଟାଲ୍ରେ ଏକ ପୂଥକ୍ ୱାର୍ଡ଼ରେ ଚିକିତ୍ସା କରାଯାଉଛି ସେମାନଙ୍କର ଅବସ୍ଥା ସ୍ଥିର ଥିବାର ଜଣାପଡ଼ିଛି ଅନ୍ୟ ବ୍ୟକ୍ତିଙ୍କର ପରୀକ୍ଷା ରିପୋର୍ଟ ଏପର୍ଯ୍ୟନ୍ତ ଆସି ନାହିଁ ସାଉଦି ଆରବ ଗସ୍ତ କରିଥିବା ଆଉ ଜଣେ ମହିଳାଙ୍କୁ ମଧ୍ୟ ଡୋଡ଼ା ଗଭର୍ଷମେଣ୍ଟ ମେଡିକାଲ୍ କଲେଜ ହସ୍କିଟାଲ୍ରେ ଭର୍ତ୍ତି କରାଯାଇ ଏକ ପୃଥକ୍ ଓ୍ୱାର୍ଡ଼ରେ ଡାକ୍ତରୀ ପର୍ଯ୍ୟବେକ୍ଷଣରେ ରଖାଯାଇଛି ତାଙ୍କର ରକ୍ତ ନମୁନା ପୁଣେସ୍ଥିତ ଜାତୀୟ ଭୂତାଣୁ ପରୀକ୍ଷାଗାରକୁ ପଠାଯାଇଛି

କରୋନା ଭୂତାଣୁ ସଂକ୍ରମଣକୁ ନେଇ ଜମ୍ମୁ କାଶ୍ମୀରରେ କଡ଼ା ସତର୍କତା ଜାରି କରାଯାଇଛି ବର୍ଦ୍ଧନ କରୋନା ମିଟିଂ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବା ଦିଗରେ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯାଉଥିବା ବିଷୟ କେନ୍ଦ୍ର ସରକାର ଦେଶର ଜନସାଧାରଣଙ୍କୁ ଆଶ୍ୱାସନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏ ସମ୍ପନ୍ଧୀୟ ଏକ ସମନ୍ୱୟ ଓ ସମୀକ୍ଷା ବୈଠକ ପରେ ସାମ୍ବାଦିକମାନଙ୍କୁ ଏହା ଜଣାଇଛନ୍ତି ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବାପାଇଁ ପରିଚାଳନଗତ ପଦକ୍ଷେପ ଗ୍ରହଣ ଓ ପ୍ରସ୍ତୁତିର ସମୀକ୍ଷା କରାଯାଇଛି ଏବଂ ରାଜ୍ୟଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା ସମ୍ଭନ୍ଧରେ ଏହି ବୈଠକରେ ଆଲୋଚନା ହୋଇଛି ବୈଠକରେ ଦିଲ୍ଲୀ ଉପରାଜ୍ୟପାଳ ଅନିଲ୍ ବୈଜଲ୍ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ୍ ଓ ସମ୍ପୃକ୍ତ ମନ୍ତ୍ରଣାଳୟଗୁଡ଼ିକର ଅଫିସରମାନେ ଯୋଗ ଦେଇଥିଲେ ଡକ୍କର ହର୍ଷବର୍ଦ୍ଧନ ବିଭିନ୍ନ ବିଭାଗ ଓ ସଂସ୍ଥାଗୁଡ଼ିକ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ପ୍ରତି ଗୁରୁତ୍ୱ ଆରୋପ କରିଛନ୍ତି ତାହା ମଧ୍ୟରେ ସଂକ୍ରମିତ ଲୋକମାନଙ୍କ ସଂସ୍ଗର୍ଶରେ ଆସୁଥିବା ଲୋକମାନଙ୍କୁ ଚିହ୍ନଟ କରିବା ସାମ୍ବହିକ ପର୍ଯ୍ୟବେକ୍ଷଣ ଡାକ୍ତରଖାନାଗୁଡ଼ିକରେ ପୃଥକ୍ ୱାର୍ଡ଼ ସ୍ଥାପନ ପାଇଁ ପଦକ୍ଷେପ ଓ ଭୂତାଣୁର ବିପଦ ସଂକ୍ରାନ୍ତରେ ସଚେତନତା ସୃଷ୍ଟି ପ୍ରଭୂତି ଅନ୍ତର୍ଭୁକ୍ତ ସେ କହିଛନ୍ତି ଆଗୁଆ ସତର୍କତାମଳକ ପଦକ୍ଷେପ ଗ୍ରହଣ ଓ ସମନ୍ୱିତ ଉଦ୍ୟମ ଯୋଗୁଁ ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବାପାଇଁ ସରକାର ସମ୍ପର୍ଣ୍ଣ ସମର୍ଥ ପରିସ୍ଥିତିର ରୀତିମତ ତଦାରଖ କରିବାକୁ ସେ ଦିଲ୍ଲୀ ଉପରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖା ଅଭାବ ସଂକ୍ରନ୍ତରେ ମନ୍ତ୍ରୀ କହିଛନ୍ତି ସୁସ୍ଥ ବ୍ୟକ୍ତିମାନଙ୍କୁ ମୁଖା ବ୍ୟବହାର କରିବାର କୌଣସି ଆବଶ୍ୟକ ନାହିଁ କେବଳ ଯେଉଁମାନେ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି ସେହିମାନେ ହିଁ ମୁଖା ବ୍ୟବହାର କରିବେ ସାମ୍ଭାଦିକମାନଙ୍କ ସହ କଥାବାର୍ଭାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ କହିଛନ୍ତି କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ରୋକିବାପାଇଁ ସମସ୍ତ ରାଜ୍ୟ ସମନ୍ୱିତ ଭାବେ କାର୍ଯ୍ୟ କର୍ତ୍ତବାର୍ତ ଏହା ଏକ ଅତ୍ୟନ୍ତ ଆନନ୍ଦଦାୟକ ବିଷୟ ସେ କହିଛନ୍ତି ଯେଉଁମାନେ ମୁଖା ଓ ସାନିଟାଇଜର୍ କଳାବଜାରୀ ସହ ସମ୍ପୃକ୍ତ ଥିବାର ପ୍ରମାଣିତ ହେବେ ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ସର୍ବାଧିକ ସଂଖ୍ୟକ ଲୋକ ଇଟାଲୀର ଧନଶାଳୀ ଲୋକମାନେ ବାସ କରୁଥିବା ଉତ୍ତରାଞ୍ଚଳ ଲୋମ୍ବାଡ଼ି ଇଲାକାରୁ ମୃତ୍ୟୁବରଣ କରିଛନ୍ତି ଭୂତାଣୁରେ ସଂକ୍ରମିତ ହେବା କ୍ଷେତ୍ରରେ ମଧ୍ୟ ଇଟାଲୀ ଦକ୍ଷିଣ କୋରିଆକୁ ଅତିକ୍ରମ କରିଯାଇଛି ବର୍ତ୍ତମାନ ଭୂତାଣୁରେ ସଂକ୍ରମିତ ହୋଇଥିବା ଦେଶଗୁଡ଼ିକ ମଧ୍ୟରେ ଇଟାଲୀର ସ୍ଥାନ ଚୀନ୍ ପରକ୍ ଦ୍ୱିତୀୟରେ ରହିଛି

ତେବେ ଚୀନ୍ରେ ଗୋଟିଏ ଦିନରେ ପୂର୍ବାପେକ୍ଷା କମ୍ ସଂଖ୍ୟକ ଲୋକ ମୃତ୍ୟୁବରଣ କରିଛନ୍ତି ଓ ସଂକ୍ରମିତ ହୋଇଛନ୍ତି

କାଲିଫର୍ଣ୍ଣିଆରେ ଏକ ଟେନିସ୍ ପ୍ରତିଯୋଗିତାକୁ ବାତିଲ୍ କରାଯାଇଛି

ଫଳରେ ସ୍ୱାସ୍ଥ୍ୟଗତ କାରଣକୁ ନେଇ ଆମେରିକାରେ ପ୍ରଥମ ଥରପାଇଁ ଦୁଇଟି ବୃହତ୍ କ୍ରୀଡ଼ା କାର୍ଯ୍ୟକ୍ରମକୁ ବାତିଲ୍ କରାଯାଇଛି

ଗତକାଲି କରାଚିର ସେହି ବ୍ୟକ୍ତିଙ୍କ ଶରୀରରେ ଭୂତାଣୁ ଥିବାର ପରୀକ୍ଷାରୁ ଜଣାପଡ଼ିଥିଲା

ପୋଲିସ୍ କହିଛି ସେହି ଗ୍ରାମର ଅର୍ଚାଡ ଇଲାକାରେ ସନ୍ତାସବାଦୀମାନେ ଲୁଚିରହିଥିବା ବିଷୟରେ ପୋଲିସକୁ ଗୁପ୍ତ ସୂଚନା ମିଳିବା ପରେ ସଂଘର୍ଷର ସ୍ୱତ୍ରପାତ ହୋଇଥିଲା

ମୃତ ସନ୍ତାସବାଦୀମାନେ କୁଲଗାମ୍ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି ପୋଲିସ୍ ଓ ଅର୍ଦ୍ଧସାମରିକ ବାହିନୀ ଯବାନମାନେ ସମଗ୍ର ଅଞ୍ଚଳକୁ ଘେରାଉ କରି ଲୁଚିରହିଥିବା ଅନ୍ୟ ସନ୍ତାସବାଦୀମାନଙ୍କୁ ଖୋଜି ବାହାର କରିବା ପାଇଁ ଅଭିଯାନ ଆରମ୍ଭ କରିଦେଇଛନ୍ତି

ପ୍ରଥମ ଥର ଲାଗି ସେ ଅଲିମ୍ପିକ୍ୱ ପାଇଁ ଏହି ଯୋଗ୍ୟତା ହାସଲ କରିଛନ୍ତି ଆଜି କୋର୍ଡାନ୍ର ଅମନ୍ରେ ଅନୁଷ୍ଠିତ ଏସୀୟ ଯୋଗ୍ୟତା ମୁଷ୍ଟିଯୁଦ୍ଧ କ୍ୱାର୍ଟର୍ ଫାଇନାଲ୍ରେ ସେ ଫିଲିପାଇନ୍ସର କାର୍ଲୋ ପାଲନ୍ଙ୍କୁ ହରାଇ ଏହି ଯୋଗ୍ୟତା ହାସଲ କରିଛନ୍ତି

ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ କହିଛି ସଂଖ୍ୟାଲଘୁ ସଂପ୍ରଦାୟର ମହିଳାମାନଙ୍କୁ ସାମାଜିକ ଅର୍ଥନୈତିକ ଓ ଶିକ୍ଷାଗତ ସ୍ତରରେ କ୍ଷମତାପନ୍ନ କରିବା ଲକ୍ଷ୍ୟରେ ସରକାର ଏହି ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରୁଛନ୍ତି